ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବା ପରେ ସେ ରାଜଭବନରେ ରାତ୍ରୀ ଯାପନ କରିବେ

ସେ ଅପରାହୁରେ କୋଶାର୍କ ସ୍ୱର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ଭାରତୀୟ ତୈଳ ନିଗମ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବେଳେ କୋଭିଡ କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ଖଡ଼ଗପୁରରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ ପଶ୍ଚିମବଙ୍ଗରେ ଅସୋଲ ପରିବର୍ତ୍ତନ ହେବ ବୋଲି ପ୍ରତିଶ୍ରତି ଦେଇଛନ୍ତି ରାଜ୍ୟର ପଛୁଆ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଓ ଜନଜାତି ସଂପ୍ରଦାୟର ସଂସ୍କୃତିର ସୁରକ୍ଷା ଶୀତଳ ଭଣ୍ଡାର ନିର୍ମାଣ ଓ କୃଷିର ବିକାଶ ଆଦି କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଆକି ଓ ଆସନ୍ତାକାଲି ଦୁଇଦିନ ପଶ୍ଚିମବଙ୍ଗ ଓ ଆସାମରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଅଛନ୍ତି ଅନ୍ୟପକ୍ଷରେ ଆସାମରେ ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର କାର୍ଯ୍ୟ କୋରଦାର କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସଭା ସମିତିମାନ ଆୟୋଜନ କରୁଛନ୍ତି

ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲାହୋଲ ଠାରେ ନିର୍ବାଚନ ପ୍ରଚାର କରିବା ସହ ଛାବୁଆରେ ଚା ବଗିଚା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

କୋଭିଡ୍ ଗାଇଡ୍ ଲାଇନ୍ସ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ କୋଭିଡ୍ ନାଇଷ୍ଟିନ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ୍ ସଂକ୍ରମଣର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା କୋଭିଡ୍ ନାଇଷ୍ଟିନ୍ ମୁକାବିଲା ସଂକ୍ରାନ୍ତୀୟ ସମସ୍ତ ଆବଶ୍ୟକୀୟ ପଦକ୍ଷେପକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି

ଉଭୟ ଭୂମିରୁ ଏବଂ ଯାନରୁ ନିକ୍ଷେପ କରାଯାଇପାରୁଥିବା ଏହି ମିଶାଇଲ ଦେଶର ସୁରକ୍ଷା ଦିଗରେ ନିୟୋଜିତ କରାଯାଇପାରିବ ଏ ସମ୍ପର୍କରେ ମନ୍ତ୍ରଣାଳୟ ସୂଚନା ଦେଇଛି ଆସନ୍ତା ତିନିବର୍ଷ ମଧ୍ୟରେ ଏହି କ୍ଷେପଣାସ୍ତ୍ରଗୁଡିକୁ ସେନାବାହିନୀରେ ସାମିଲ କରାଯିବ

ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଆନ୍ତର୍କାତିକ ଖୁସି ଦିବସ ଅବସରରେ ଦେଶବାସୀଙ୍କୁ ସମସ୍ତ ନକାରାତ୍ମକ କାର୍ଯ୍ୟକୁ ପରିହାର କରି ଖୁସି ରହିବା ପାଇଁ ଆହ୍ୱାନ କରିଛନ୍ତି ସକାରାତ୍ମକ ଦୃଷ୍ଟିକୋଣ ଆଧ୍ୟାତ୍ମିକ ଚିନ୍ତା ସୁସ୍ଥ ଜୀବନଶୈଳୀ ଓ ଅନ୍ୟକୁ ସାହାଯ୍ୟ କରିବା ମନୋଭାବ ଦ୍ୱାରା ଜୀବନରେ ଖୁସି ମିଳିଥାଏ ବୋଲି ସେ କହିଛନ୍ତି ଶ୍ରୀ ନାଇଡୁ ବିଦ୍ୟଳୟ ପାଠ୍ୟକ୍ରମରେ କିପରି ଖୁସିରେ ବଂଚିହେବ ସେ ବିଷୟ ସାମିଲ କରିବାକୁ ଆହ୍ୱାନ କରିଛନ୍ତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ବିକଶିତ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି

ଏକ ଟ୍ୱିଟ୍ବାର୍ତ୍ତାରେ ଶ୍ରୀ ମୋଦୀ ଲୋକମାନଙ୍କୁ ସେମାନଙ୍କର ମତାମତ କଶାଇବାକୁ ଅନୁରୋଧ କରିଛନ୍ତି ଲୋକମାନେ ସେମାନଙ୍କର ମତାମତ ପଠାଇବା ପାଇଁ ନମୋ ଆପ୍ କିୟା ମାଇଁ ଗଭ୍ ଓପନ୍ ଫୋରମ୍ର ବ୍ୟବହାର କରିପାରିବେ

ଲୋକମାନଙ୍କର କିଛି ମତାମତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇବ

ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରତ ପରିବହନକୁ ସୁନିଶ୍ଚିତ କରିବାରେ କିଶାନ ରେଳ ଏକ ସ୍ପତନ୍ତ୍ର ସ୍ଥାନ ଅଧିକାର କରିଛି ଶ୍ରୀ ଗୋଏଲ କହିଛନ୍ତି ଯେ କୃଷକମାନଙ୍କର ସହଜ ଓ ସୁବିଧା ସୁନିଶ୍ଚିତ କରିବା ପାଇଁ କିଶାନ ରେଳସେବା ରେଳମନ୍ତ୍ରଣାଳୟ ଦ୍ୱାରା ଯୋଜନା କରାଯାଇଛି ଭୀମଭୋଇ ପୋଷ୍ଟେକ୍ ଷ୍ଟାମ୍ପ୍ କେନ୍ଦ୍ର କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗ ତଥା ମସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସନ୍ଥକବି ଭୀମଭୋଇଙ୍କ ସ୍ମତିରେ ଏକ ସ୍କାରକୀ ଡାକଟିକେଟ ପ୍ରଚଳନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ସେ ପତ୍ରରେ ଦର୍ଶାଇଛନ୍ତି ଓଡିଶାର ଜଣେ ମହାନ୍ ଆଦିବାସୀ କବି ଦାର୍ଶନିକ ତଥା ସମାଜ ସଂସ୍କାରକଭାବେ ପରିଚିତ ସନ୍ତୁକବି ଭୀମଭୋଇଙ୍କ ସୁତିରେ ଏକ ଡାକଟିକେଟ ପ୍ରଚଳନ ନିମନ୍ତେ ରାଜ୍ୟବାସୀ ବିଶେଷକରି ପଶ୍ଚିମ ଓଡିଶାର ଅଧିବାସୀମାନଙ୍କ ମଧ୍ୟରେ ଜନମତ ପ୍ରକାଶ ପାଇଛି ଶୀ ଷଡଙ୍ଗୀ ଭୀମଭୋଇଙ୍କ ପଦ୍ୟାବଳୀର ଏକ ଅତି ଲୋକପ୍ରିୟ ଅଂଶ 'ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ' ଉଲ୍ଲେଖ କରିବା ସହ ଏହାର ଗ୍ରଢ ଅର୍ଥ ବୁଝାଇ ଲେଖିଛନ୍ତି ଜାତିସଂଘ ଓ ଦେଶର ସଂସଦ ଭବନରେ ସନ୍ତୁକବିଙ୍କ ଗାଥା ବର୍ଷ୍ଣନା କରାଯାଇଥିବା ଦର୍ଶାଇ ଜୀବନର ମୂଲ୍ୟବୋଧକୁ ଅତି ସରଳ ଭାଷାରେ ବର୍ଷ୍ଣନା କରିଥିବା କବିଙ୍କ ସ୍କତିରେ ଡାକଟିକେଟ ପ୍ରଚଳନ କରାଗଲେ ତାହା ସନ୍ତୁ କବିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଚଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଷଡଙ୍ଗୀ କହିଛନ୍ତି

ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇତିମଧ୍ୟରେ ଇଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳର ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି କର୍ଣ୍ଣାଟକର ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ମୁମ୍ଯାଇର ବ୍ୟାଟସ୍ମ୍ୟାନ ସ୍ୱର୍ଯ୍ୟକୁମାର ଯାଦବ ନବାଗତଭାବେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ସେହିପରି ରୋହିତ ଶର୍ମା ରିଷଭ ପନ୍ଥ ଭୁବନେଶ୍ୱର କୁମାର କୁନାଲ ପାଣ୍ଡିଆ ମହମ୍ମଦ ସିରାଜ୍ ଓ ୱାଶିଂଟନ ସୁନ୍ଦର ପ୍ରମୁଖ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଇଲଣ୍ଡ ଓ ଭାରତ ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାବେଳେ ସମସ୍ତ ମ୍ୟାଚ ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ

ବ୍ୟାଡମିଣ୍ଟନ ପିବି ସିନ୍ଧୁ ଅଲ୍ ଇଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗିଲ୍ସ ସେମିଫାଇନାଲ୍ରେ ପହଞ୍ଚୁଛନ୍ତି

ଆଜି ସେମିଫାଇନାଲ୍ରେ ସେ ଥାଇଲାଶ୍ଡର ପି ଚୋଚୁୱାଙ୍ଗଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ